ପୋଲିଂ ଚତ୍ରର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ମତଦାନ କାରି ରହିଛି

ଜନ୍ମୁ କାଶ୍ମୀରର ଅନନ୍ତନାଗ ଲୋକସଭା ଆସନ କୁଲ୍ଗାମ୍ କିଲ୍ଲାରେ ମଧ୍ୟ ଆଜି ଭୋଟ୍ ନିଆଯାଉଛି

ଆଜିର ନିର୍ବାଚନରେ ଅନ୍ୟ ଯେଉଁ ପ୍ରମୁଖ ନେତାମାନେ ଅଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ବୈଜୟନ୍ତ ପଶ୍ଚା କଂଗ୍ରେସର ମିଲିନ୍ଦ୍ ଦେଓରା ଓ ଉର୍ମିଳା ମାତୋଶ୍ତକର ସମାଜବାଦୀ ପାର୍ଟିର ଡିମ୍ପଲ୍ ଯାଦବ ଏବଂ ଟିଏମ୍ସିର ଶତାବ୍ଦୀ ରାୟ

ମଧ୍ୟପ୍ରଦେଶର ଛିନ୍ଦ୍ୱାରା ଆସନ ଉତ୍ତର ପ୍ରଦେଶର ନିଘାସନ୍ ଏବଂ ପଣ୍ଢିମବଙ୍ଗର କ୍ରିଷ୍ଣାଗଞ୍ଜ ଆସନରେ ଆଜି ଉପନିର୍ବାଚନ ଅନୁଷ୍ଠିତ ହେଉଛି

ଆଜିର ଏହି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ଗ୍ରହଣ ଶେଷ ହେଉଛି

ଅର୍ଥବଳର ମାତ୍ରାଧିକ ପ୍ରୟୋଗ କାରଣରୁ ତାମିଲ୍ନାଡ୍ରର ଭେଲୋର୍ ନିର୍ବାଚନ ମଣ୍ଡଳୀର ଭୋଟ୍ଗ୍ରହଣକୁ ବାତିଲ୍ କରାଯାଇଛି

ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ସମଗ୍ର ଦେଶରେ ନିର୍ବଚନ ପ୍ରଚାର କରୁଛନ୍ତି ବରିଷ୍ଠ ବିକେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାଡ଼ଖଣରେ ଆୟୋଜିତ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସେ ଆକି ପଣ୍ଟିମବଙ୍ଗରେ କେତେକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଆଜି ଉତ୍ତର ପ୍ରଦେଶରେ ପ୍ରଚାର କର୍ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ରାଜସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି ଆଜି ହେଉଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ

ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଏବଂ ଗ୍ରର୍ତ୍ତାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ସୀତାରମଣ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କିରଗିଜ୍ଞାନର ରାଜଧାନୀ ବିସ୍କେକ୍ରେ ଆଜିଠାର୍ ଆରମ୍ଭ ହୋଇଥିବା ସାଙ୍ଘାଇ ସହଯୋଗ ସଙ୍ଗଠନ ଏସ୍ସିଓର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେଇ ଚୀନ୍ର ବୈଦେଶିକ ମନ୍ତ୍ରୀ ଜେନେରାଲ୍ ଓ୍ବେଇ ଥେଙ୍ଗେଙ୍କ ସହ ଏକ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଏହି ଅଞ୍ଚଳରେ ଦେଖାଦେଉଥିବା ନିରାପତ୍ତା ଆହ୍ୱାନର ମୁକାବିଲା ତଥା ନିରାପତ୍ତା ସହଯୋଗକୁ ଅଧିକ ସୁଦୃତ୍ କରିବା ଦିଗ ନିର୍ଣ୍ଣୟ କରିବା ଉପରେ ଏସ୍ସିଓ ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀମାନେ ବିଚାର ବିମର୍ଷ କର୍ଛନ୍ତି ନିରାପତ୍ତା ଓ ପ୍ରତିରକ୍ଷା ସମସ୍ୟା ସମାଧାନ ଦିଗରେ ନିର୍ଦ୍ଦିଷ୍ଟ ଭାବେ କାର୍ଯ୍ୟ କରୁଥିବା ଏସ୍ସିଓ ଏବଂ ଏହାର ଆଞ୍ଚଳିକ ସନ୍ତାସବାଦୀ ନିରୋଧି ଡାଞ୍ଚା ର୍ୟାଟ୍ସ୍ ସହିତ ନିରାପତ୍ତା ସମ୍ପର୍କିତ ସହଯୋଗକୁ ସୁଦୃଢ଼ କରିବାପାଇଁ ଭାରତ ବିଶେଷଭାବେ ଆଗ୍ରହୀ ସାଇକ୍ଲୋନ୍ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ 'ଫନୀ' ଅଧିକ ସକ୍ରିୟ ହୋଇ ଆସନ୍ତାକାଲି ସ୍ରଦ୍ଧା ଏକ ଶକ୍ତିଶାଳୀ ଝଡ଼ରେ ପରିଣତ ହେବା ପରେ ଉତ୍ତର ପଣ୍ଢିମ ଦିଗକୁ ଗତି କରିବ ଏବଂ ଆସନ୍ତା ବୁଧବାର ସୁଦ୍ଧା ଗତିପଥ ପରିବର୍ତ୍ତନ କରି ଉତ୍ତର ପୂର୍ବ ଦିଗକୁ ଅଗ୍ରସର ହେବ ଭାରତୀୟ ପାଣିପାଗ ବିଭାଗ ସ୍ଚନା ଅନ୍ତ୍ଯାୟୀ ଏହା ତାମିଲ୍ନାଡ଼ ଏବଂ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ ତେବେ ଏହା ଓଡ଼ିଶାରେ ସ୍ଥଳଭଳଗ ଛୁଇଁବାର ଅନୁମାନ କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ ସମସ୍ତ ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ସହିତ ଏକ ଜର୍ଭରୀ ବୈଠକ ଡକାଇବା ପାଇଁ କ୍ୟାବିନେଟ୍ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ପ୍ରସ୍ତୁତ କରାଯାଇ ରାଜ୍ୟ ପ୍ରଶାସନ ଅଧୀନରେ ରଖାଯାଇଛି ଗଭୀର ସମୁଦ୍ର ମଧ୍ୟକୁ ନ ଯିବାପାଇଁ ଗତ ଗୁରୁବାରଠାରୁ ମହ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି ଯଥାଶୀଘ୍ର ତଟକୁ ଫେରିଆସିବା ପାଇଁ କୁହାଯାଇଛି ପାଶିପାଗ ବିଭାଗ ପକ୍ଷରୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ସଦ୍ୟତମ ପୂର୍ବାନୁମାନ ସମ୍ପର୍କିତ ତିନି ଘକ୍ଷା ବ୍ୟବଧାନରେ ସୂଚନା ପ୍ରଦାନ କରାଯାଉଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମ୍ପୂକ୍ତ ରାଜ୍ୟ ତଥା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସମ୍ପର୍କରେ ରହିଛି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ସମୀକ୍ଷା ବୈଠକରେ ପାଣିପାଗ ବିଭାଗ ସ୍ୱରାଷ୍ଟ୍ର ବିଭାଗ ଜାତୀୟ ଦୁର୍ବିପାକ ପରିଚାଳନା ସଂସ୍ଥା ଜାହାଜ ଚଳାଚଳ ମହ୍ୟ ବିଭାଗ ଓ ଏନ୍ଡିଆର୍ଏଫ୍ର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ହିଟ୍ ୱେଭ୍ ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍କପ୍ରବାହ କାରି ରହିଛି ଗୁଜରାଟର ସୌରାଷ୍ଟ୍ର କଚ୍ଚ ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଗତକାଲି କାଶ୍ଚଲା ବିମାନ ବନ୍ଦରରେ ତାପମାତ୍ରା ସବୁଠାରୁ ଅଧିକ ରହିଥିଲା

ମହାରାଷ୍ଟ୍ରର ଉତ୍ତର କେନ୍ଦ୍ରୀୟ ଅଞ୍ଚଳ ଓ ମରାଠୱାଡ଼ା ଅଞ୍ଚଳରେ ଆଜି ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷର୍ ସତର୍କ ସ୍ ଚନା ଜାରି କରାଯାଇଛି

ଓଡ଼ିଶାର ତାଳଚେର ସହର ଗତକାଲି ସବୁଠାରୁ ଉତ୍ତପ୍ତ ରହିଥିଲା

ସିରିସେନାଙ୍କ କାର୍ଯ୍ୟାଳୟ ପକ୍ଷରୁ କାରି ଏକ ବିବୃତ୍ତିରେ କୁହାଯାଇଛି କାତୀୟ ସୁରକ୍ଷାକୁ ସୁନିଛିତ କରିବା ଉଦ୍ଦେଶ୍ୟରେ ଏହି ନିଷେଧାଦେଶ ଜାରି କରାଯାଇଛି ଏବଂ କୌଣସି ବ୍ୟକ୍ତିକୁ ଚିହ୍ନିବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ କେହି ନିଜର ମୁହଁକୁ ଡାଙ୍କିବାରୁ କ୍ଷାନ୍ତ ରହିବା ଆବଶ୍ୟକ ବୋମା ଆକ୍ରମଣ ଘଟଣାର ପ୍ରତିଶୋଧ ଆଶଙ୍କାର ପୂଷ୍ଣଭୂମି ଉପରେ ଇସ୍ଲାମୀୟ ଧର୍ମଗ୍ରର୍ମାନେ ମ୍ରସଲମାନ ମହିଳାମାନେ ସେମାନଙ୍କର ମୁହଁକୁ ଡାଙ୍କିବାରୁ କ୍ଷାନ୍ତ ରହିବା ପାଇଁ ପରାମର୍ଶ ଦେବା ପରେ ଏହି ନିଷେଧାଦେଶ ଜାରି କରାଯାଇଛି

ଆଜି ହାଇଦ୍ରାବାଦଠାରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ